ଲେଖାଏଁ ଦିଆଯିବ ବୋଲି ମୁଖ୍ୟମନ୍ତୀ କହିଛନ୍ତି

ଏହି କ୍ରମରେ ବୀର ସୁରେନ୍ଦ୍ର ସାଏ ମେଡିକାଲ୍ କଲେକ ଓ ହସିଟାଲ୍ ତଥା ସୁନ୍ଦରଗଡ଼ ଏନ୍ଟିପିସି କଲେଜ ହସ୍କିଟାଲ୍ ପାଇଁ ବରିଷ ଆଇଏଏସ୍ ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି

ଏହି ଅବସରରେ ଦେଶର ବିଭିନ୍ନ ସ୍ରାନରେ ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମ ଆୟୋଜିତ ହେଉଛି

ଲଗାଶ ବର୍ଷାରେ ଫସଲ ଉକ୍କୁଡ଼ି ଯାଇଥିବାରୁ ସେ ମାନସିକ ଭାରସାମ୍ୟ ହରାଇ କୀଟନାସକ ପିଇ ଆତ୍କହତ୍ୟା କରିଥିବା ଜଣାପଡ଼ିଛି

ଆହତମାନଙ୍କୁ କିଲ୍ଲୁ ମୁଖ୍ୟ ଚିକିହାଳୟରେ ଭର୍ତ୍ତି କରାଯାଇଛି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଦୁର୍ଘଟଣା ଘଟିଥିଲା